ଏହାଛଡ଼ା ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ବୃଦ୍ଧବୃଦ୍ଧା ଶାରିରୀକ ଭିନ୍ନଷମ ଓ ଗରିବ ବିଧବା ମହିଳା ତଥା କିନୁରମାନେ ମାଗଣାରେ ଚକ୍ଷୁ ସ୍ୱାସ୍ଥ୍ୟସେବା ପାଇପାରିବେ ଆଜି ଏ ନେଇ ସଚିବାଳୟଠାରେ ଅନୁଷିତ ବୈଠକରେ ମହିଳା ଓ ଶିଶୁ ବିକାଶ ମନ୍ତୀ ପ୍ରଫୁଲ୍ଲ ସାମଲ ଏବଂ ବିଭାଗୀୟ ସଚିବ ନିତେନ୍ଚନ୍ଦ୍ରାଙ୍କ ଉପସ୍ଥିତିରେ ରାଜ୍ୟ ସରକାର ଓ ସାଇଟ୍ସେଭର୍ସ ମଧ୍ଘରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି

ଆସନ୍ତାକାଲି ଠାରୁ ଶ୍ରୀଜୀଉମାନଙ୍କୁ ଅନୁଭୋଗ କରାଯିବ

ଉଦ୍ଧାର ହୋଇଥିବା ମହିଳା ଜଶକ ଜଶେ ପୂର୍ବତନ ହୋମଗାର୍ଡ

ପୁଲିସ୍ ଏହି ଘଟଣାର ତଦନ୍ତ କରୁଛନ୍ତି

ଏହି ଚତ଼୍ାଉ ସମୟରେ କେତେକ ଗାଡ଼ିର କାଗଜପତ୍ର ଯାଞ କରାଯାଇଛି